ଦେଶରେ ଚିକିିିତ ହେଉଥିବା ସଂକ୍ରମିତମାନଙ୍କ ତୁଳନାରେ ଆରୋଗ୍ୟ ଲୋକଙ୍କ ସଂଖ୍ୟା ବାରଗୁଣା ଅଧିକ ରହିଛି

ପ୍ରତିଦିନ ଅଧିକ ସଂଖ୍ୟାରେ ଲୋକମାନେ ଆରୋଗ୍ୟଲାଭ କରିବା ଓ ମୃତ୍ୟୁବରଣ କରୁଥିବା ଲୋକମାନଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଭାରତରେ ଚିକିିିିତ ହେଉଥିବା ସଂକ୍ମିତମାନଙ୍କ ସଂଖ୍ୟା କମିବାରେ ଲାଗିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶ ବ୍ୟାପୀ ସ୍ୱାସ୍ଥ୍ୟ ମୌଳିକ ଢ଼ାଞ୍ଚାରେ ଉନ୍ନତି କୋବିଡ ମୁକାବିଲା ପାଇଁ କେନ୍ଦ୍ରସରକାରଙ୍କ ଦ୍ୱାରା ପ୍ରଣିତ ନିୟମଗୁଡ଼ିକର ସଠିକ୍ ଭାବେ ପାଳନ ଓ ଡାକ୍ତର ଚିକିତ୍ସା ସହାୟକ କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଦେଶରେ ଆରୋଗ୍ୟ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ନିର୍ଦ୍ଦେଶାବଳୀ କାରି କରିବା ସହ ଧୀରେ ଧୀରେ ଅଧିକ କାର୍ଯ୍ୟକଳାପ ପାଇଁ ଅନୁମତି ପ୍ରଦାନ କରୁଛି କୋବିଡ୍ ସଂକ୍ରମଣ ଯୋଗୁଁ ଗତ ମାର୍ଚ୍ଚ ମାସରୁ ସମସ୍ତ କାର୍ଯ୍ୟକଳାପ ଉପରେ କଟକଣା ଲାଗୁ କରାଯାଇଥିଲା ଏହା ପରେ ଧୀରେ ଧୀରେ ପର୍ଯ୍ୟାୟ ଭିତ୍ତିରେ କଟକଣା ଗୁଡ଼ିକୁ କୋହଳ କରାଯାଉଛି କେବଳ ଲୋକମାନଙ୍କର ଏକତ୍ରିକରଣକୁ ଛାଡ଼ି ବାକି ପ୍ରାୟ ଅଧିକାଂଶ କାର୍ଯ୍ୟକଳାପ ଉପରୁ କଟକଣା କୋହଳ କରାଯାଇଛି କୌଣସି ସ୍ଥାନରେ ବହୁ ସଂଖ୍ୟାରେ ଲୋକମାନଙ୍କ ଏକାଠି ହେବା ଉପରେ କଟକଣା ବଳବତ୍ତର ରହିଛି ବିଭିନ୍ନ କାର୍ଯ୍ୟକଳାପ ପାଇଁ ଅନୁମତି ମିଳିବା ସହ ସେଗୁଡ଼ିକ ପାଇଁ କ'ଣ ସବୁ ସତର୍କତା ଗ୍ରହଣ କରାଯିବ ସେ ସଂକ୍ରାନ୍ତରେ ସରକାର ନୂଆ ନୂଆ ନିର୍ଦ୍ଦେଶାବଳୀ ଜାରି କରୁଛନ୍ତି ତାହା ମଧ୍ୟରେ ସତର୍କତା ମୂଳକ ପଦକ୍ଷେପ ଓ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରହିବା ଭଳି ନିର୍ଦ୍ଦେଶମାନ ରହିଛି ଯେଉଁ କାର୍ଯ୍ୟକଳାପଗୁଡ଼ିକୁ ଅନୁମତି ମିଳିଛି ସେଗୁଡ଼ିକ ମଧ୍ୟରେ ମେଟ୍ରୋ ରେଳ ଓ ଟ୍ରେନ୍ରେ ଯାତ୍ରା ସପିଙ୍ଗ୍ମଲ୍ ଖୋଲିବା ହୋଟେଲ୍ ରେସ୍ତୋରାଁ ଓ ତତ୍ସମ୍ୟନ୍ଧୀୟ ସେବା ପାଇଁ ଅନୁମତି ମିଳିବା ଓ କିଛି ଧାର୍ମିକ ସ୍ଥଳୀକୁ ଯିବା ପାଇଁ ଅନୁମତି ପ୍ରଭୃତି ଅନ୍ତର୍ଭୁକ୍ତ କୋବିଡ୍ ସଫକ୍ରମଣର ବିପଦ ଦୃଷ୍ଟିରୁ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସକମାନଙ୍କୁ ସେମାନଙ୍କର ନିଜର ନିଷ୍ପଭି ନେବାର ଅଧିକାର ଦିଆଯାଇଛି ପରିସ୍ଥିତିକୁ ଅନୁଧ୍ୟାନ କରି ସେମାନେ ବିଭିନ୍ନ କାର୍ଯ୍ୟକଳାପ ପାଇଁ ଅନୁମତି ଦେଇପାରିବେ ଏଗ୍ରଡ଼ିକ ମଧ୍ୟରେ ସ୍କଲ୍ ଓ କୋଟିଂ ଅନ୍ଦଷ୍ଠାନ ଗୁଡ଼ିକୁ ଖୋଲିବା ଗବେଷକମାନଙ୍କ ପାଇଁ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଖୋଲିବା ଓ ଶହେରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦେବା ରହିଛି

ନିର୍ଦ୍ଦିଷ୍ଟ ରଣ ଉପରେ ଚକ୍ରବର୍ତ୍ତୀ ସୁଧ ଛାଡ଼ କରିବା ପାଇଁ ସରକାର ଘୋଷଣା କରିଥିଲେ ଏହି ଯୋଜନା ଅନୁସାରେ ବଡ଼ବଡ଼ ବ୍ୟାଙ୍କଗ୍ରଡ଼ିକ ଋଣ ଗ୍ରହୀତାମାନଙ୍କ ଏହି ସ୍ବବିଧା ଦେବାକୁ ସରକାର ବାଧ୍ୟତାମୂଳକ କରିଥିଲେ

ଗତକାଲି ଏକ ବିଜ୍ଞପ୍ତି କାରି କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରିଜର୍ଭବ୍ୟାଙ୍କ ସମସ୍ତ ବ୍ୟାଙ୍କକ୍ କହିଥିଲେ

ଏହି ଯୋଜନା ଅନୁଯାୟୀ ବ୍ୟାଙ୍କମାନେ ଚକ୍ରବର୍ତ୍ତୀ ସୁଧ ବାବଦ ଅର୍ଥକୁ ଋଣ ଗ୍ରହୀତାମାନଙ୍କୁ ଫେରସ୍ତ କରିବାକୁ ହେବ ଏହି ଋଣ ମଧ୍ୟରେ ଶିକ୍ଷାରଣ ଗୃହ ନିର୍ମାଣ ଋଣ ଯାନବାହାନ କ୍ରୟ ବାବଦ ରଣ ଏମ୍ଏସଏମ୍ଇମାନେ ନେଇଥିବା ଋଣ ବ୍ୟକ୍ତିଗତ ରଣ କ୍ରେଡିଟ୍କାର୍ଡ ବକେୟା ଅର୍ଥ ଘରକରଣା ଆସବାବପତ୍ର ବାବଦ ରଣ ଓ ଖାଉଟି ଋଣ ଅନ୍ତର୍ଭୁକ୍ତ

ଏହି ସମୟରେ ପ୍ରତିରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷରିତ ହୋଇଛି

ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ନେଇଥିବା ବେଳେ ଆମେରିକୀୟ ପ୍ରତିନିଧି ଦଳର ନେତୃତ୍ୱ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର୍ ଓ ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ନେଇଥିଲେ

ସେ କହିଛନ୍ତି ଦ୍ରଇପକ୍ଷିୟ ମଧ୍ୟରେ ପାରସ୍କରିକ ସ୍ୱାର୍ଥ ସମ୍ପଳିତ କ୍ଷେତ୍ ଗ୍ରଡ଼ିକରେ ସହଯୋଗ ବୃଦ୍ଧି ପାଇଁ ବ୍ୟାପକ ଆଲୋଚନା ହୋଇଛି ଭାରତ ଓ ଏହାର ପଡ଼ୋଶୀ ଦେଶଗୁଡ଼ିକ ସମେତ ବିକାଶମୁଖୀ ଦେଶଗୁଡ଼ିକରେ ଦକ୍ଷତାବୃଦ୍ଧି ପାଇଁ ମିଳିତ ସହଯୋଗର ବିଭିନ୍ନ ଉପାୟ ଖୋଜି ବାହାର କରିବା ପାଇଁ କଥାବାର୍ତ୍ତାରେ ଆଲୋଚନା ହୋଇଛି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏକ ବିବୃତ୍ତିରେ କହିଛନ୍ତି ଭାରତର ପଡ଼ୋଶୀ ଦେଶଗ୍ରଡ଼ିକର ବିକାଶ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ସୀମାପାର ସନ୍ତାସବାଦକୁ ବରଦାସ୍ତ କରାଯାଇ ପାରିବ ନାହିଁ ବୋଲି ଭାରତ ତାର ଆଭିମୁଖ୍ୟ ବିଷୟରେ ସ୍ୱଷ୍ଟ ଭାବେ ଜଣାଇଛି କଥାବାର୍ତ୍ତାରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଉପରେ ମଧ୍ୟ ଆଲୋକପାତ କରାଯାଇଥିବାର ସେ ଜଣାଇଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ କହିଛନ୍ତି ଭାରତର ସାର୍ବଭୌମତ୍ ପ୍ରତି ବିପଦ ସୃଷ୍ଟି ହେଉଥିବାର୍ ଆମେରିକା ସର୍ବଦା ସହଯୋଗର ହାତ ବଢ଼ାଇବାକୁ ପ୍ରସ୍ତୁତ ଅଛି

ବିର୍ଲା ବ୍ରିକ୍ସ କଣ୍ଟ୍ରିଜ୍ ଲୋକସଭା ବାଚସ୍କତି ଓମ୍ ବିର୍ଲା କହିଛନ୍ତି ବ୍ରିକ୍ସ ସଦସ୍ୟ ଦେଶମାନଙ୍କୁ ସନ୍ତାସବାଦ ବିରୁଦ୍ଧରେ ସେମାନଙ୍କ ସଂଗ୍ରାମ ତ୍ୱରାନ୍ଧିତ କରିବାକୁ ହେବ ସେ କହିଛନ୍ତି ସନ୍ତାସବାଦ ମାନବ ଜାତି ପାଇଁ ସବୁଠୁ ବଡ଼ ବିପଦ ଭାବେ ଉଭା ହୋଇଛି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଗତକାଲି ଷଷ୍ଠ ବ୍ରିକ୍ସ ସଂସଦୀୟ ଫୋରମ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ବିର୍ଲା କହିଛନ୍ତି ଲୋକପ୍ରତିନିଧି ଭାବେ ସାସଂଦମାନେ ଦୀର୍ଘସମୟ ଧରି ନିରବଦ୍ରଷ୍ଟା ହୋଇର ରହିବା ଉଚିତ ନୁର୍ହେ ସେମାନଙ୍କୁ ସନ୍ତାସବାଦ ଓ ହିଂସାତ୍ମକ ଉଗ୍ରବାଦ ବିରୁଦ୍ଧରେ ଐକ୍ୟବଦ୍ଧ ହୋଇ ସଂଗ୍ରାମ କରିବାକୁ ହେବ ସମସ୍ତ ପ୍ରକାର ସନ୍ତାସବାଦୀ କାର୍ଯ୍ୟକଳାପକୁ ପାଣ୍ଠି ଯୋଗାଣ ତୂରନ୍ତ ବନ୍ଦ କରିବାକୁ ସେ ଜୋର ଦେଇଛନ୍ତି ସେ କହିଛନ୍ତି ସନ୍ତାସବାଦ ଓ ହିଂସାତ୍ମକ ଉଗ୍ରବାଦ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବାକୁ ନଥିବା ବେଳେ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ ଶ୍ରୀ ବିର୍ଲା କହିଚ୍ଚନ୍ତି ସନ୍ତାସବାଦକୁ ରୋକିବା ପାଇଁ ଉଦ୍ଦିଷ୍ଟ ସମସ୍ତ ପ୍ରକାର ରାଜିନାମା ଓ ଚୁକ୍ତିଗୁଡ଼ିକର କାର୍ଯ୍ୟକାରିତା ଲାଗି ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ସାଂସଦମାନେ ଆନ୍ତର୍ଜାତିକ ଅନୁଷ୍ଠାନଗୁଡ଼ିକର ସହାୟତା ନେବା ଆବଶ୍ୟକ ଶ୍ରୀ ବିର୍ଲା କହିଛନ୍ତି କୋଭିଡ ନାଇଷ୍ଟିନ୍ ଯୋଗୁଁ ଲକ୍ଷଲକ୍ଷ ଲୋକଙ୍କର ଜୀବନହାନୀ ଘଟିଛି ଓ ବିଶ୍ୱ ଅର୍ଥନୀତି ପାଇଁ ବଡ଼ବଡ଼ ସଂକଟମାନ ଆସି ପହଞ୍ଚୁଛି ଏହା ଯୋଗୁଁ ଦୈନନ୍ଦିନ ଜୀବନଯାତ୍ରା ଦୁର୍ବିସହ ହୋଇପଡ଼ିଛି ସେ କହିଛନ୍ତି ଏହି ସମୟରେ ଆନ୍ତର୍ଜାତିକ ସ୍ତରରେ ଏକତା ଓ ସହଯୋଗ ଅତ୍ୟନ୍ତ ଅପରିହାର୍ଯ୍ୟ ଶ୍ରୀ ବିର୍ଲା କହିଛନ୍ତି ବ୍ରିକ୍ନ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଯଦିଓ ଅଳ୍ପ ମତପାର୍ଥକ୍ୟ ରହିଛି ତେବେ ଏକ ଉନ୍ନତ ତଥା ଦାରିଦ୍ର୍ୟ କ୍ଷୁଧା ଓ ରୋଗମୁକ୍ତ ବିଶ୍ୱ ଗଠନ ପାଇଁ ସେମାନେ ସଂକଳ୍ପବଦ୍ଧ ଓ ସମଗ୍ର ମାନବ ଜାତି ଯେପରି ସମ୍ମାନର ସହ ଜୀବନ ଯାପନ କରିପାରିବ ସେଥିପାଇଁ ଉଦ୍ୟମ କରିଆସ୍ତ୍ରନ୍ତି

ସରକାର କହିଛନ୍ତି ଚଳିତବର୍ଷ ଏପର୍ଯ୍ୟନ୍ତ ସଂଗ୍ରହ କରାଯାଇଥିବା ଧାନ ପୂର୍ବବର୍ଷର ଏହି ସମୟ ତ୍କଳନାରେ ଯଥେଷ୍ଟ ଅଧିକ ରହିଛି

ପଞ୍ଜାବ ହରିଆଣା ଉତ୍ତରପ୍ଦେଶ ତାମିଲନାଡ଼ୁ ଉତ୍ତରାଖଣ୍ଡ ଚଣ୍ଡୀଗଡ଼ ଜାନ୍ଗୁ କାଶ୍ମୀର କେରଳ ଓ ଗୁଜରାତ ଭଳି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରୁ ଖରିଫ ଋତୁର ଧାନ ସଂଗ୍ରହ ସୂଚାରୁରୂପେ ଚାଲିଛି